ସେହିଦିନ ଶ୍ରୀ ମୋଦିଙ୍କ ସହ ତାଙ୍କ ମନ୍ତିମଶ୍ଚଳର ଅନ୍ୟ କେତେକ ସଦସ୍ୟ ମଧ୍ଧ ଶପଥ ଗ୍ରହଶ କରିବାର କାର୍ଯ୍ୟକ୍ରମ ରହିଛି

ଶ୍ରୀ ପଟନାୟକ ନବ ନିର୍ବାଚିତ ବିଧାୟକମାନଙ୍କୁ ଅଭିନନ୍ଦନ କଶାଇବା ସହ ନେତାଭାବେ ତାଙ୍କୁ ମନୋନୀତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଶାଇଛନ୍ତି

ପରେ ସାମ୍ୟାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଶର୍ମା କହିଛନ୍ତି ପ୍ରଦର୍ଶନୀ ପଡିଆଠାରେ ସିସିଟିଭି ଲଗାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ

ବୈଠକ ପରେ ସାୟାଦିକମାନଙ୍କ ସହ ଆଲୋଚନା କାଳରେ ନବନିର୍ବାଚିତ ସାଂସଦଗଣ ଓଡିଶାର ନ୍ୟାର୍ଯ୍ୟ ଦାବି ଏବଂ ଅନ୍ୟାନ୍ୟ ଆଞ୍ଞଳିକ ପ୍ରସଙ୍ଗ ନେଇ ସଂସଦରେ ଉପସ୍ତାପନ କରାଯିବାକୁ ଥିବା ବିଭିନ୍ ବିଷୟ ଉପରେ ସେମାନଙ୍କର ମତ ପ୍ରଦାନ କରିଥିଲେ

ଚିକିହା ପାଇଁ ସେମାନଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଉଭୟ ପକ୍ଷର ଲୋକଙ୍କ ମଧରେ ହାତାହାତି ସହ ବୋମାମାଡ ମଧ୍ଧ ହୋଇଥିଲା ପ୍ରାଥମିକ ତଦନ୍ତ ଅନୁଯାୟୀ ଏହା ନିର୍ବାଚନ ପରବର୍ଭୀ ହିଂସା ବୋଲି ପୋଲିସ କହିବା ସହ ଅଧିକ ତଦନ୍ତ ଚାଲିଛି

ବାତ୍ୟାରେ ତିନିକଶ ମୃତ୍ୟୁବରଶ କରିଥିଲେ

ଆହତଙ୍ଙ୍ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ପ୍ରବଳ ଖରା ଏବଂ ଅତ୍ୟଧିକ ଗୁଳୁଗୁଳିର ପ୍ରଭାବ କାରି ରହିଛି

ସେହି ଜିଲ୍ଲାଗୁଡ଼ିକ ହେଲା କେନୁଝର ମୟରଭଞ୍ ବାଲେଶ୍ୱର ଭଦ୍ରକ ଯାଜପୁର ଗଜପତି ଗଞାମ କକ୍ଷମାଳ ଢେଙ୍କାନାଳ ଖୋର୍ବ୍ଧା କଟକ ଓ ନୟାଗଡ